ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟୁଇଟ୍ ବାର୍ତ୍ତାରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି କହିଛନ୍ତି କରୋନା ସଂକ୍ରମଶକୁ ଦୃଷ୍ଟିରେ ରଖ୍ ବିଶ୍ୱବ୍ୟାପି ସର୍ବସାଧାରଣ ଗୋଟିଏ ସ୍ଚାନରେ ଏକତ୍ର ନ ହେବାକୁ ବିଶେଷ୍କମାନେ ପରାମର୍ଶ ଦେଇଛନ୍ତି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇ ହୋଲି ସମସ୍ତଙ୍କ ପାଇଁ ଆନନ୍ଦମୟ ହେଉ ବୋଲି କାମନା କରିଛନ୍ତି

ଚଳିତବର୍ଷ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖ ରାଜ୍ୟପାଳ ଓ ମୁଖ୍ୟମନ୍ତୀ ହୋଲି ପର୍ବ ପାଳନ କରିନାହାନ୍ତି

ଏଭଳି ଏକ ସଚେତନତାଧର୍ମୀ କାର୍ଯ୍ୟକ୍ରମକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି

ତେବେ ଡାକ୍ତର ଦୁହିଙ୍କୁ ମୃତ ଘୋଷଣା କରିଥିଲେ

ଦୂର୍ଘଟଣାରେ କେହି ମୃତାହତ ହୋଇନଥିବା ଖବର ମିଳିଛି

ସେମାନଙ୍କୁ ଆସାମରେ ପରୀକ୍ଷାନିରୀକ୍ଷା କରାଯାଇଛି

ଏହି ଅବସରରେ ଲୋକଙ୍କ ଘରକୁ ପାଇପ ଯୋଗେ ପିଇବା ପାଶି ଯୋଗାଇଦେବା ଯୋଜନା ଚାଲିଥିବା ଶ୍ରୀ ଆରୁଖ ସୂଚନା ଦେଇଛନ୍ତି